କେରଳରେ ବର୍ଷାର ତାଣ୍ଡବ ଲୀଳା ଜାରି ରହିଛି

ଏବଂ ଭାରତର ଅଜୟ ଜୟରାମ ଓ ମିଥୁନ ମଞ୍ଜୁନାଥ ଭିଏତନାମ ଓପନ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗିଲ୍ୱରେ ଆଜି ସେମାନଙ୍କର ସେମିଫାଇନାଲ ମ୍ୟାଚ୍ ଖେଳିବେ ପିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଇଆଇଟି ଗୁଡ଼ିକ ବ୍ରାଣ୍ଡ ଭାରତକୁ ବିଶ୍ୱରେ ଲୋକପ୍ରିୟ କରାଇଛନ୍ତି

ସେ କହିଛନ୍ତି ଯେଉଁ ଛାତ୍ରଛାତ୍ରୀମାନେ ଆଇଆଇଟି ଗୁଡ଼ିକରୁ ଉତ୍ତୀର୍ଷ୍ଣ ହୋଇଛନ୍ତି ସେମାନେ ସମସ୍ତେ ଦେଶର ବିକାଶରେ କିଛିନାକିଛି ଅବଦାନ କରିଛନ୍ତି ସେମାନେ ମଧ୍ୟ ବର୍ତ୍ତମାନର ଷ୍ଟାଟ୍ଅପ୍ କମ୍ପାନୀଗୁଡ଼ିକୁ ସାହାଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଆଇଆଇଟି ଓ ଆଇଆଇଟି ଗୁଡ଼ିକରୁ ସ୍ନାତକ ଡିଗ୍ରୀ ଲାଭ କର୍ଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଗର୍ବ ଅନୁଭବ କର୍ୁଛି ଛାତ୍ରଛାତ୍ରୀମାନେ ଆଇଆଇଟି ଗୁଡ଼ିକ ଦ୍ୱାରା ବହୁମାତ୍ରାରେ ଅନୁପ୍ରାଣିତ ହୋଇଆସୁଛନ୍ତି ଓ ଏହାଦ୍ୱାରା ଭାରତ ବିଶ୍ୱରେ ବୈଷୟିକ ଜ୍ଞାନ ସମ୍ଭଳର ଏକ ପ୍ରମ୍ରଖ କେନ୍ଦ୍ରଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ଶ୍ରୀ ମୋଦି କହିଛନ୍ତି ନବୀକରଣ ଏକବିଂଶ ଶତାବ୍ଦୀରେ ସବୁଠୁ ପ୍ରାସଙ୍ଗିକ ବିଷୟ ହୋଇଛି ଦେଶର ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବୀକରଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ପରେ ଶ୍ରୀ ମୋଦି ଏନର୍ଜି ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ନ୍ତଆ ଅଟ୍ଟାଳିକା ଓ ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ରକୁ ଉଦ୍ଘାଟନ କରିବେ କେରଳ ରେନ୍ କେରଳ ବନ୍ୟା ପରିସ୍ଥିତିରେ କୌଣସି ଉନ୍ନୁତି ପରିଲକ୍ଷିତ ହୋଇନାହିଁ

ସେନାବାହିନୀ ପକ୍ଷରୁ ବ୍ୟାପକ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି ଭୀଷଣ ବର୍ଷା ଓ ଭ୍ରସ୍କଳନ ଯୋଗୁଁ ରାଜ୍ୟର ହଜାର ହଜାର ଲୋକ ଗୃହଶୂନ୍ୟ ହୋଇପଡିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟସ୍ତୀ ରହିଛି ସେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ଟେଲିଫୋନ କରି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଏନ୍ଡିଆର୍ଏଫ୍ ନୌବାହିନୀ ବିମାନବାହିନୀ ଉପକୂଳରକ୍ଷୀବାହିନୀ ଓ ରାଜ୍ୟ ପୁଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି

ଚେନ୍ନାଇରେ ସରକାରୀ ସୂତ୍ରରେ କୁହାଯାଇଛି କ୍ରିଷ୍ଣାଗିରି ଧରମପୁରୀ ସଲେମ ଏରୋଡ ତିରୁଚିରାପଲ୍ଲୀ ଓ ତାଞ୍ଜାବୁରର କିଲ୍ଲାପାଳମାନଙ୍କୁ ବନ୍ୟା ସତର୍କତା କାରି କରାଯାଇଛି

ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଳିତଭାବେ କରିଡରକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟରେ ପ୍ରତିରକ୍ଷା ଉତ୍ପାଦନ ସକାଶେ ସ୍ୱତନ୍ତ ଜୋନ୍ ସ୍ଥାପନର ଉଦ୍ୟମ ସ୍ୱର୍ପ ଏହା କରାଯାଇଛି

ଚଳିତବର୍ଷ ପ୍ରାରମ୍ଭରେ ତାମିଲନାଡୁରେ ମଧ୍ୟ ଏକ ପ୍ରତିରକ୍ଷା କରିଡର ଆରମ୍ଭ କରାଯାଇଥିଲା ଅନନ୍ତ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତକୁମାର କହିଛନ୍ତି ମହିଳା ସଂରକ୍ଷଣ ବିଲ୍କୁ ସରକାର ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି କିନ୍ତୁ କଂଗ୍ରେସ ଏହା ଉପରେ ଦୋହରା ମନୋଭାଗ ପୋଷଣ କରୁଛି ପାର୍ଲ୍ୟାମେଷ୍ଟର ବର୍ଷକାଳୀନ ଅଧିବେଶସନର ଶେଷରେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ସେ ଏହା କହିଛନ୍ତି ଶ୍ରୀ କୁମାର କହିଛନ୍ତି ତିନିବାର ତଲାକ ବିଷୟକୁ ନେଇ କୌଣସି ରାଜନୀତି କରାଯିବା ଉଚିତ୍ ନୁହେଁ ମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ଗୁଡ଼ିକ ଯୋଗୁଁ ତିନିବାର ତଲାକ ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇପାରିଲା ନାହିଁ ସରକାର ବିଲ୍ରେ ଅନେକ ପରିବର୍ତ୍ତନ କରିଥିବା ସତ୍ତ୍ୱେ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ କାହିଁକି ବିଲ୍କୁ ବିରୋଧ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି

ପାର୍ଲାମେଣ୍ଟ ପାର୍ଲାମେଣ୍ଟରେ ବର୍ଷାକାଳୀନ ଅଧିବେଶନ ଗତକାଲି ସମାପ୍ତ ହୋଇଛି ବିଗତ ଦୁଇଦଶନ୍ଧି ମଧ୍ୟରେ ଏହା ସବୁଠୁ ସଫଳ ଅଧବବେଶନ ଥିବାର କୁହାଯାଉଛି

ଜେକେ ଯାତ୍ରା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଏକ ସାନି ତୀର୍ଥଯାତ୍ରୀ ଦଳ ମୂଳ ଶିବିରରୁ ଆଜି ଯାତ୍ରା କରିଛି

ଆଜି ଭୋର୍ରୁ ତୀର୍ଥଯାତ୍ରୀମାନେ ଜାମ୍ମର ଭଗବତୀ ନଗର ଶିବିରରୁ ବଲତାଲ ଓ ପହଲଗାମ ପଥ ଦେଇ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି

ନୂଆ ବ୍ୟସ୍ଥାରେ ପ୍ରତ୍ୟେକ ମାସର ଏସଂକ୍ରାନ୍ତ କାରବାରର ସେଲ୍ସ ରିଟର୍ଣ୍ଣ ପରବର୍ତ୍ତୀ ମାସର ଏକାଦଶ ଦିବସକୁ ଧାର୍ଯ୍ୟ କରାଯାଇଛି କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଲ୍କ ବୋର୍ଡ ପକ୍ଷରୁ ଏଥିପାଇଁ ସବିଶେଷ ତଥ୍ୟାବଳୀ ଜାରି କରାଯାଇଛି

ଏମ୍ପି ରାଜଭବନ ମଧ୍ୟପ୍ରଦେଶରେ ପ୍ରଥମଥରପାଇଁ ସାଧାରଣ ଲୋକମାନେ ଲାଲ୍କୋଠୀ ଭାବେ ପରିଚିତ ରାଜଭବନକୁ ପରିଦର୍ଶନ କରିପାରିବେ ସ୍ୱାଧୀନତା ଦିବସ ଅବସରରେ ରାଜଭବନକୁ ସାଧାରଣ ଜନତାଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ନିର୍ଦ୍ଦେଶ ଦେଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ସ୍ୱାଧୀନତା ଦିବସ ଉପଲକ୍ଷେ ରାଜଭବନକୁ ସୁସଜିତ କରାଯିବା ସହ ସେଠାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ମଧ୍ୟ ସ୍ଥାନ ପାଇବ

ପାକିସ୍ତାନ ତେହେରିକ୍ ଇନ୍ସାଫ୍ ପାର୍ଟିର ଜଣେ ପ୍ରବକ୍ତା ପୈଜଲ ଜାଭେଦ୍ ଖାଁ ଗତକାଲି ଇସ୍ଲାମାବାଦଠାରେ ଏହି ସୂଚନା ଦେଇଛନ୍ତି ଇମ୍ରାନ୍ ଖାଁଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଭାରତର ତିନିଜଣ ପ୍ରସିଦ୍ଧ କ୍ରିକେଟ୍ ଖେଳାଳି ସୁନୀଲ ଗାଭାସ୍କର କପିଲ ଦେବ ଓ ନବଜିତ୍ ସିଂ ସିଦ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି

ହେଲିକପୁରଟି ଟୋକିଓର ଉତ୍ତରଦିଗରେ ଥିବା ଏକ ପାହାଡ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା

ୟୁଏନ୍ ହିନ୍ଦୀ ବୁଲେଟିନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ମିଳିତ ଜାତିସଂଘରୁ ହିନ୍ଦୀରେ ଏକ ସାପ୍ତାହିକ ବୁଲେଟିନ୍ ପ୍ରସାରଣ ଆରମ୍ଭ ହୋଇଛି ନୂଆଦିଲ୍ଲୀଠାରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ହିନ୍ଦୀକୁ ଏହି ବିଶ୍ୱ ସଂଗଠନର ଏକ ଅନ୍ୟତମ ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ସରକାର ଉଦ୍ୟମ କରୁଛନ୍ତି

ବ୍ୟାଡମିଣ୍ଟନ ଭିଏତ୍ନାମ ଓପନ ବ୍ୟାଡମିଷ୍ଟନ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଖେଳାଳି ଅଜୟ କୟରାମ ଏବଂ ମିଥୁନ ମଞ୍ଜୁନାଥ୍ ଆକି ହୋଚିମିନ୍ ସିଟିଠାରେ ନିଜ ନିଜର ସିଙ୍ଗିଲ୍ସ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ଜୟରାମ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନୀ ଖେଳାଳି ୟୁ ଇଗା ରସିଙ୍କ ମୁକାବିଲା କରିବାକୁ ଥିବାବେଳେ ମଞ୍ଜୁନାଥ୍ ଇଣ୍ଡୋନେସିଆର ଖେଳାଳି ସେସାର୍ ହିରେନ୍ଙ୍କୁ ଭେଟିବେ